ଏହି ଅବସରରେ ପ୍ରଧାନମନ୍ତ୍ରୀ ପାନୀୟ ଜଳ ଏବଂ ପରିମଳ କମିଟିର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି

ସେ କହିଛନ୍ତି ସ୍ୱାଧୀନତା ପରେ ଅନେକ ବର୍ଷ ପର୍ଯ୍ୟନ୍ତ ଯେଉଁ କ୍ଷେତ୍ରଗୁଡ଼ିକୁ ଅଣଦେଖା କରାଯାଇଥିଲା ସେଥିରେ ପାନୀୟ ଜଳ ଯୋଗାଣ ସବୁଠାରୁ ଅଧିକ ଅବହେଳିତ ହୋଇଥିଲା ଶ୍ରୀ ମୋଦି କହିଛନ୍ତି ଜଳ ଅଭାବ କାରଣରୁ ଅନେକ ଲୋକଙ୍କୁ ନିଜ ପୈତୃକ ସ୍ଥାନ ଛାଡ଼ି ଅନ୍ୟତ୍ର ଯିବାକୁ ପଡ଼ିଥିଲା

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନା ଅଧୀନରେ ଲକ୍ଷ ଲକ୍ଷ ପରିବାରଙ୍କୁ ସେମାନଙ୍କ ଘରେ ପାନୀୟ ଜଳ ଉପଲବ୍ଧ କରାଯିବ ସେ କହିଛନ୍ତି ବିନ୍ଧ୍ୟାଞ୍ଚଳ ହେଉ କିମ୍ବା ବୁନ୍ଦେଲଖଣ୍ଡ ପ୍ରାକୃତିକ ସମ୍ପଦରେ ଭରପୂର ରହିଥିଲେ ମଧ୍ୟ ସେହି ଅଞ୍ଚଳକୁ କୌଣସି ସୁବିଧା ମିଳିପାରି ନାହିଁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେହି ଅଞ୍ଚଳରେ ଅନେକ ନଦୀ ଥିଲେ ମଧ୍ୟ ତାହା ପାଣି ଅଭାବରୁ ଜନଜୀବନ ପ୍ରଭାବିତ ହେଉଛି ସେ କହିଛନ୍ତି ଖୁବ୍ ଶୀଘ୍ର ବିନ୍ଧ୍ୟାଞ୍ଚଳ ଏବଂ ବୃନ୍ଦେଲ୍ଖଣ୍ଡର ସମସ୍ତ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ଦେଶର ପ୍ରତ୍ୟେକ ପରିବାରକୃ ପାନୀୟ ଜଳ ଯୋଗାଇ ଦେବା ସରକାରଙ୍କ ପ୍ରମୁଖ କର୍ତ୍ତବ୍ୟ ବୋଲି ସେ କହିଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ମହାମାରୀ କାଳରେ ଉତ୍ତର ପ୍ରଦେଶ ବିକାଶର ଶିଖର ସ୍ତରରେ ପହଞ୍ଚୁଛି କରୋନା ମହାମାରୀକୁ ରୋକିବା ଦିଗରେ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିବା ସହ ସେଥିରେ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କ ପ୍ରଶଂସା କରିଛନ୍ତି ସେ କହିଛନ୍ତି ସେହି ସମୟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକମାନଙ୍କୁ ଆବଶ୍ୟକମତେ ଥଇଥାନ କରାଯାଇଛି ପିଏମ୍ ଡ୍ରିଙ୍କିଙ୍ଗ୍ ୱାଟର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକନ୍ଧର ଶୁଭାରୟ କରିବା ଅବସରରେ ପାନୀୟ ଜଳ ଏବଂ ପରିମଳ କମିଟିର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି

ଗ୍ରାମ୍ୟ ପାନୀୟ ଜଳ ଏବଂ ପରିମଳ କମିଟିଗୁଡ଼ିକ ଏହିସବୁ ଗ୍ରାମରେ ଗଠନ କରାଯାଇଥିବାବେଳେ ପାନୀୟ ଜଳର ବଙ୍କନ ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କମିଟିଗ୍ରଡ଼ିକ ବହନ କରିବେ

ସେଣ୍ଟ୍ରାଲ୍ ଟିମ୍ ହିମାଚଳ ପ୍ରଦେଶ ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସମ୍ପୁକ୍ତ ରାଜ୍ୟଗୁଡ଼ିକୁ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ପଠାଇଛନ୍ତି ଏହି ରାଜ୍ୟଗୁଡ଼ିକରେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସହ ନୂଆ ସଂକ୍ରମଣ ମଧ୍ୟ ଦେଖାଦେଇଛି ତିନି ସଦସ୍ୟ ବିଶିଷ୍ଟ ଏହି କେନ୍ଦ୍ରୀୟ ଦଳ ଯେଉଁ ଜିଲ୍ଲାରେ ଅଧବକ ସଂକ୍ରମଣ ରହିଛି ସେହି ଅଞ୍ଚଳ ଗସ୍ତ କରିବେ ନମୁନା ଯାଞ୍ଚ ସଂକ୍ରମିତଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ସହ ମିଶି କେଉଁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ଆଲୋଚନା କରିବେ କରୋନା ସଂକ୍ରମଣରେ କେଉଁଭଳି ସତର୍କତାମ୍ବଳକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏଥିରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ତାହା ଯାଞ୍ଚ୍ କରିବେ ଏହା ପୂର୍ବରୁ ହରିୟାଣା ରାଜସ୍ଥାନ ଗୁଜୁରାଟ୍ ମଣିପୁର ଏବଂ ଛତିଶଗଡ଼କୁ କେନ୍ଦ୍ର ସରକାର ଏହି ଦଳକୁ ପଠାଇବା ସହ ସେଠାରେ କରୋନା ସ୍ଥିତିର ଆକଳନ କରିଛନ୍ତି ଜଳଶକ୍ତି ମିନିଷ୍ଟ୍ ରାଜ୍ୟଗୁଡ଼ିକୁ ପାନୀୟ ଜଳ ଏବଂ ପରିମଳ କ୍ଷେତ୍ରରେ ଦେଖାଦେଉଥିବା ଅସୁବିଧାଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ କେନ୍ଦ୍ର କଳଶକ୍ତି ମନ୍ତ୍ରଣାଳୟ ଏକ ଆନ୍ତଃ ବିଭାଗୀୟ ବୈଷୟିକ କମିଟିର ସୁପାରିସ୍କୁ ଅନୁମୋଦନ କରିଛି

ସେହିପରି କମିଟିର ସୁପାରିସ୍ ଅନୁଯାୟୀ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସହ ବର୍ଜ୍ୟ ଜଳକୁ ପୁନଃ ବ୍ୟବହାରକ୍ଷମ କରିବା ପ୍ରକ୍ରିୟା ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ କେନ୍ଦ ସରକାର ଏବଂ ରାଜ୍ୟ ଓ କେନ୍ଦ ଶାସିତ ଅଞ୍ଚଳଗ୍ରଡିକ ପକ୍ଷରୁ ଅଧ୍ୟକରୁ ଅଧିକ ପରୀକ୍ଷାଗାର ସ୍ଥାପନ ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ବ୍ୟବସ୍ଥା ଓ ଚିହ୍ନଟ ବ୍ୟବସ୍ଥା ଫଳରେ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ଦେଶରେ ଆରୋଗ୍ୟ ହାର ବୃଦ୍ଧି ସହ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି

ସାରା ବିଶ୍ୱରେ ଭାରତର କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ରହିଛି

ଏନେଇ ଗତ ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍କଭି ଗ୍ରହଣ କରାଯାଇଛି ସାନ୍ଧ୍ୟ ଆଇନ ଜାରି ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଜୟପୁର ଯୋଧପୁର କୋଟା ବିକାନିର୍ ଉଦୟପୁର ଆଜ୍ମେର୍ ଅଲ୍ୱାର ଏବଂ ଭିଲ୍ୱାଡ଼ା ରହିଛି

ଲୋକସଭା ବାଚସ୍କତି ଓମ୍ ବିର୍ଲା ଏ ବିଷୟରେ ଗଣମାଧ୍ୟମକୁ ସ୍ତଚନା ଦେଇ କହିଛନ୍ତି ଚଳିତ ବର୍ଷର ବାର୍ତ୍ତା ରହିଛି 'ଗଣତାନ୍ତିକ ମୂଲ୍ୟବୋଧ ରକ୍ଷା ଦିଗରେ ନ୍ୟାୟପାଳିକା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା ମଧ୍ୟରେ ସମନ୍ୱୟ' ଏହି ଦୁଇ ଦିନିଆ ସମ୍ମିଳନୀକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ଶ୍ରୀ ବିର୍ଲା କହିଛନ୍ତି ସରକାରର ତିନୋଟି ପ୍ରମୁଖ ଅଙ୍ଗ ଭାବରେ ନ୍ୟାୟପାଳିକ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା କ୍ଷେତ୍ରରେ ସ୍ୱଚ୍ଚତା ପ୍ରକାଶ ପାଇବା ଅତ୍ୟନ୍ତ କରୁରୀ ଏହି କାର୍ଯ୍ୟକ୍ରମରେ ଅନେକ ଆଲୋଚନାଚକ୍ର ଅନୁଷ୍ଠିତ ହେବ